ଆଜି ସନ୍ଧ୍ୟାରେ ନିଜ ଜନ୍ମସ୍ଥାନ ଚାଙ୍ଗୁଆରେ ସ୍ୱର୍ଗତ ମାଝୀଙ୍କ ଶେଷକୃତ ସମ୍ମନ୍ଦ କରାଯିବ

କମିଟିର ସଦସ୍ୟ ତଥା ମନ୍ତୀ ପ୍ରତାପ ଜେନା ଆକି କଗି ମଙ୍ଗତ୍ ପଶ୍ରା କମିଟି ଆଗରେ ହାଜର ହୋଇଥିବା କହିବା ସହିତ ଏ ପ୍ରସଙ୍ଗରେ ପୁଶି ଏକ ତାରିଖରେ ଶୁଶାଶି ହେବ ବୋଲି ପ୍ରକାଶ କରିଛନ୍ତି

ଜବାବ୍ ଦାଖଲ ପର୍ଯ୍ୟନ୍ତ ଏହି ଦୁଇ ପଦବୀ ପୁରଣ ହୋଇପାରିବ ନାହିଁ ବୋଲି ସ୍ୟାଟ୍ ସ୍ବଷ୍ଟ କରିଛନ୍ତି

ତେବେ ଏହାର ପ୍ରଭାବ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ରହିଥିବା ଆଞ୍ଚଳିକ ପାଶିପାଗ ବିଭାଗ ସ଼୍ତ୍ରର୍ ଜଣାପଡ଼ିଛି